ସୁପର ଫୋର୍ ମୁକାବିଲାରେ ଆଜି ଦୁବାଇଠାରେ ଭାରତ ବାଙ୍ଗଲାଦେଶକୁ ଭେଟିବ

ନୂଆଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଦେଶର ସମଷ୍ଟି ଅର୍ଥନୀତିର ମୂଳଦୁଆ ଖୁବ୍ ସୁଦୃଢ଼ ଏବଂ ନିର୍ମାଣ ଓ କୃଷିକ୍ଷେତ୍ର ଅର୍ଥନୀତିକୁ ଏକ ଟ୍ରିଲିଅନ୍ ଲେଖାଏଁ ସହାୟତା ପ୍ରଦାନ କରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଏକ ସ୍ୱଚ୍ଛ ଏବଂ ସଚ୍ଚୋଟ ଶାସନ ବ୍ୟବସ୍ଥା ଲାଗୁ କରିଛନ୍ତି ତିନୋଟି ସରକାରୀ ବ୍ୟାଙ୍କ୍ର ମିଶ୍ରଣର ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି ରାଷ୍ଟ୍ରର ସ୍ୱାର୍ଥ ପାଇଁ ସରକାର ଯେକୌଣସି ଜଟିଳ ନିଷ୍ପଭି ନେବାକୁ ପଛଘୁଞ୍ଚା ଦେବେ ନାହିଁ

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କର ଦିନିକିଆ ଗସ୍ତ କାଳରେ ସେ ତାଳଚେରଠାରେ ଏକ ସାରକାରଖାନା ଓ ଝାରସୁଗୁଡ଼ା ବିମାନ ବନ୍ଦର ସମେତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ସେ ମଧ୍ୟ ଏନ୍ଟିପିସି ଓ ମହାନଦୀ କୋଲ୍ଫିଲ୍ଡସ୍ର ନୃତନ ଖଶିଗୁଡ଼ିକର ଉତ୍ତୋଳନ କାର୍ଯ୍ୟକୁ ଉଦ୍ଘାଟନ କରିବା ସହିତ କୋଇଲା ପରିବହନ ପାଇଁ ରେଳପଥକୁ ମଧ୍ୟ ଲୋକାର୍ପିତ କରିବେ ଗଡ଼କରୀ ଡ୍ରାଇଭିଂ ଲାଇସେନ୍ସ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ସରକାର ଡ୍ରାଇଭିଂ ଲାଇସେନସ୍ର ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି ଯାହାଦ୍ୱାରା ଗୋଟିଏ ଲୋକକୁ ବିଭିନ୍ନ ସଂସ୍ଥା ଦ୍ୱାରା ଭିନ୍ନଭିନ୍ନ ଲାଇସେନ୍ୱ ପ୍ରଦାନକୁ ରୋକାଯାଇ ପାରିବ ନ୍ତଆଦିଲ୍ଲୀଠାରେ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ଏବେ ଭାରତରେ ଲାଇସେନ୍ସ ବାହାର କରିବା ଅତି ସହଜ ହୋଇଯାଇଛି ଏବଂ ଅନେକ ଉଦାହରଣ ରହିଛି ଯେଉଁଠି ଲୋକମାନଙ୍କୁ ବିଭିନ୍ନ ରାଜ୍ୟରୁ ଭିନ୍ନଭିନ୍ନ ଲାଇସେନ୍ସ ମିଳିଛି

ଚାଳକବିହୀନ ଯାନ ବ୍ୟବହାର କରିବାର ପ୍ରଶ୍ମ ଉଠୁ ନାହିଁ ବୋଲି ସେ ସ୍ୱଷ୍ଟ କରି ଦେଇଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ବିନା ପରୀକ୍ଷାରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଦ୍ୱାରା ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ସରକାର ବହୁମୁଖୀ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରୁଛନ୍ତି ମନ୍ତ୍ରୀ କହିଛନ୍ତି ଏହା ଅତ୍ୟନ୍ତ ଦୁଭାଗ୍ୟର କଥା ଯେ ସମଗ୍ର ବିଶ୍ୱରେ ସଡ଼କ ଦୁର୍ଘଟଣାରେ ଭାରତରେ ସର୍ବାଧିକ ଲୋକ ପ୍ରାଣ ହରାଉଛନ୍ତି ଏହି ମୃତ୍ୟୁ ସଂଖ୍ୟା ବର୍ଷକୁ ଦେଢ଼ ଲକ୍ଷ ସେ କହିଛନ୍ତି ଦେଶରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି ସେଥି ମଧ୍ୟରେ ସଡ଼କ ନିର୍ମାଣ କୌଶଳରେ ତୂଟି ଦୂରୀକରଣ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଯାନବାହାନର ଡିଜାଇନ୍କୁ ଅଧିକ ନିରାପଦ କରିବା ଏବଂ ଦୂର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରିବା ଆଦି ଅନ୍ତର୍ଭୁକ୍ତ ଭିପି ରୋମାନିଆ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କର ସାତଦିନିଆ କେନ୍ଦ୍ରୀୟ ୟୁରୋପ ରାଷ୍ଟ୍ର ସର୍ବିଆ ମାଲଟା ଏବଂ ରୋମାନିଆ ଗସ୍ତ ଶେଷ କରି ନ୍ନଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାଙ୍କର ଏହି ଗସ୍ତ ସେହି ଦେଶଗୁଡ଼ିକ ସହିତ ଭାରତର ସଂପର୍କକୁ ମଜଭୁତ କରିବ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କାଳରେ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ସର୍ବିଆ ମାଲଟା ଓ ରୋମାନିଆର ନେତୃ ବୃନ୍ଦ ଭାରତ ସହିତ ଆର୍ଥକ ସାଂସ୍କୃତିକ ରାଜନୈତିକ ସଂପର୍କ କ୍ଷେତ୍ରରେ ଦୃଢ଼ ସଂପର୍କ ସ୍ଥାପନ କରିବା ସକାଶେ ଆଗ୍ରହ ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତିଙ୍କ ଗସ୍ତ ପରେ ଆସନ୍ତା ଦିନଗୁଡ଼ିକରେ ସେହି ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସଂପର୍କ ଏକ ନୃତନ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି ମହରମ୍ ଆଜି ଦେଶର ବିଭିନ୍ନ ସ୍ଥାନରେ ଆଶୁରା ଇ ମୁହରମ୍ ପର୍ବ ପାରମ୍ପରିକ ନିଷ୍ଠା ଓ ଭକ୍ତିର ସହ ପାଳନ କରାଯାଉଛି କାର୍ବାଲାରେ ସତ୍ୟ ନ୍ୟାୟ ଓ ସଦାଚାରକୁ ଅତ୍କୁଟ ରଖିବା ଉଦ୍ୟମରେ ପ୍ରାଣବଳୀ ଦେଇଥିବା ପୈଗମ୍ଭର ମହମ୍ମଦ୍ଙ୍କ ନାତୀ ହଜ୍ରତ୍ ଇମାମ୍ହୁସେନ୍ ଏବଂ ତାଙ୍କର ସାଥିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏହି ଦିବସକୁ ପାଳନ କରାଯାଇଥାଏ ଏଥିପାଇଁ ଆକି ତାଜିଆ ଶୋଭାଯାତ୍ରା ଆୟୋକିତ ହୋଇଛି ଧାର୍ମିକ ସଭାମାନ ଅନୁଷ୍ଠିତ ହୋଇ କାର୍ବାଲା ସହିଦ୍ମାନଙ୍କର ଏହି ଚରମ ତ୍ୟାଗକୁ ସ୍କରଣ କରାଯାଇଛି ପ୍ରଭୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଦେଶର ସମସ୍ତ ବିମାନ ବନ୍ଦର ଏୟାର୍ ଲାଇନସ୍ ନିରାପତ୍ତା ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଜେଟ୍ ଏୟାର୍ଓ୍ବେଜ୍ ବିମନା ଉଡ଼ାଣ ସମୟରେ ଘଟିଥିବା ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବା ପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏଏଆଇବି ଏହାର ତଦନ୍ତ ଆରମ୍ଭ କରିଛନ୍ତି ଶ୍ରୀ ପ୍ରଭୁ ଏୟାରଲାଇନ୍ସ ବିମାନ ଅବତରଣ ସ୍ଥଳୀର ଦାୟିତ୍ୱରେ ଥିବା କର୍ମଚାରୀ ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ଏବଂ ରକ୍ଷଣାବେକ୍ଷଣ ମରାମତି କରୁଥିବା ସଂସ୍ଥାଗୁଡ଼ିକର ନିରାପତ୍ତା ଅଡିଟ୍ ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସଂପୂକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ୟୁଏସ୍ ଇଣ୍ଡୋ ପାକ୍ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ନ୍ୟୟର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଦେଶିକ ମନ୍ତ୍ରୀୟ ବୈଠକ ପାଇଁ ପାକିସ୍ତାନର ପ୍ରସ୍ତାବକ୍ର ଭାରତ ଗ୍ରହଣ କରିଥିବାର୍ତ ଆମେରିକା ଏହାକୁ ସ୍ୱାଗତ କରିଛି ଆମେରିକାର ବୈଦେଶିକ ବିଭାଗ ମ୍ରଖପାତ୍ର ହିଥର ନରେଟ୍ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଉଭୟ ଆଲୋଚନା ପାଇଁ ଏକାଠି ବସିବା ଏକ ଶ୍ରଭ ଖବର ଭାରତର ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଗତକାଲି କହିଥିଲେ ଯେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ପ୍ରତିପକ୍ଷ ସାହା ମାହମ୍ରଦ କୂରେସିଙ୍କ ମଧ୍ୟରେ ଆଲୋଚନା ସକାଶେ ପାକିସ୍ତାନର ପ୍ରସ୍ତାବକ୍ ଭାରତ ଗ୍ରହଣ କରିଛି ତେବେ ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଦ ରହିଥିବା ଭାରତ ପାକିସ୍ତାନ କଥାବାର୍ତ୍ତାକୁ ଆଗକୁ ନିଆଯିବା କନିତ ବୈଠକ ଏହା ନୁହେଁ ବୋଲି ଶ୍ରୀ ରବିଶ କୁମାର ସ୍ୱଷ୍ଟ କରିଛନ୍ତି ଆମେରିକାର ମୁଖପାତ୍ର ପାକିସ୍ତାନ ଓ ଭାରତ ଉଭୟ ରାଷ୍ଟ୍ର ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସଂପର୍କ ସ୍ଥାପନ ହେବା ନେଇ ଆଶା ପୋଷଣ କରିଛନ୍ତି

ରାଷ୍ଟ୍ରପତିଙ୍କ ମ୍ରଖପାତ୍ର ଗର୍ସନ୍ ସିଗ୍ଓ୍ବା ରାଷ୍ଟ୍ରୀୟ ଟେଲିଭିଜନ୍ରେ କହିଛନ୍ତି ଶହେର୍ ଅଧିକ ଯାତ୍ରୀ ନେଇଯାଉଥିବା ଏଭି ନିରେର୍ କାହାକ ଗତକାଲି ଅପରାହୁରେ ଉକାରା ଦ୍ୱୀପ ନିକଟରେ ବୁଡ଼ିଯାଇଥିଲା ପଣ୍ୟଦ୍ରବ୍ୟ ମଧ୍ୟ ରହିଥିବା ଏଡି ଜାହାଜ ପୋତାଶୟ ନିକଟରେ ବୁଡ଼ିଯାଇଥିଳା

ରିଲିଫ୍ ଅଧିକାରୀମାନେ କହିଛନ୍ତି ବାଗ୍ରେ ବନ୍ଧ ବୁରକିନା ଫାସୋରୁ ଉତ୍ପତି ହୋଇଥିବା ହ୍ୱାଇଟ୍ ଭୋଲ୍ଚ ନଦୀରେ ନିର୍ମିତ ହୋଇଛି ଯାହାର କଳ ବ୍ଲାକ୍ ଭୋଲ୍ଚ ଉପନଦୀ ଦେଇ ଦକ୍ଷିଣ ଘାନାର ଭୋଲ୍ଟା ନଦୀରେ ପହଞ୍ଚିଥାଏ

ତେବେ ବଳକା ପାଣି ନିୟମିତ ଭାବେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୂଷ୍ଟି କରିଥାଏ ହ୍ୱାଇଟ୍ ଭୋଲ୍ବା ନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଘାନା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଉପ ମୁଖ୍ୟ ସେଜି ସାଜି କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ପ୍ରଭାବିତ ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରହିଛି

ଆଜି ପାକିସ୍ତାନ ଓ ଆଫ୍ଗାନିସ୍ତାନ ଏବଂ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ସୁପର ଫୋର୍ ମୁକାବିଲା ହେବ

ବ୍ୟାଡ୍ମିଣ୍ଟନ ଚାଙ୍ଗ୍ଝୋଠାରେ ଚାଲିଥିବା ଚୀନ୍ ଓପନ୍ ବ୍ୟାଡ୍ମିଷ୍ଟନ ଟୁର୍ଣ୍ଣାମେଣ୍ଟରେ କିଦାମ୍ବୀ ଶ୍ରୀକାନ୍ତ ଓ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି